ଏବଂ ଆଜି ମଧ୍ୟ ବିଶ୍ୱ ସଙ୍ଗୀତ ଦିବସ ଓ ପିତ୍ନ ଦିବସ ପାଳିତ ହେଉଛି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

ଏକ ପ୍ରସାରିତ ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯୋଗ ଏକତାର ଶକ୍ତି ଓ ନିରପେକ୍ଷତାର ପ୍ରତୀକ ଭାବେ ଉଭା ହୋଇଛି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

ସେ ପୁଣି କହିଛନ୍ତି ମାନସିକ ଚାପ ଓ ଦ୍ୱନ୍ଦାତ୍ମକ ପରିସ୍ଥିତି ବିଶେଷକରି କୋଭିଡ୍ ନାଇଷ୍ଟିନ୍ ଭଳି ବୈଶ୍ୱିକ ମହାମାରୀ ସମୟରେ ଯୋଗାଭ୍ୟାସଦ୍ୱାରା ଶରୀର ସୁସ୍ଥ ରହିବା ସହ ମନ ମଧ୍ୟ ଶାନ୍ତ ରହିଥାଏ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

ଆମ ସମ୍ଘାଦଦାତା ସରକାରୀ ସୂତ୍ରକୁ ଉଦ୍ଧାର କରି କହିଛନ୍ତି ପରିସ୍ଥିତି ସମୀକ୍ଷା ପରେ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଚୀନର ପିପୁଲ୍ସ ଲିବରେସନ ଆର୍ମିର ଯେକୌଣସି ଆକ୍ରମଣାତ୍ମକ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ଭାରତୀୟ ସେନାକୁ ସ୍ୱାଧୀନତା ଦିଆଯାଇଛି ଚୀନ ସଂଲଗ୍ନ ସୀମାର ପ୍ରହରା ବ୍ୟବସ୍ଥାରେ ପରିବର୍ତ୍ତନ କରି ଏଶିକି ନୂଆ ରଣକୌଶଳ ଆପଣାଇବା ଉପରେ ମଧ୍ୟ ବୈଠକରେ ଆଲୋଚନା ରହିଛି ସ୍ଥଳସୀମା ଆକାଶ ଓ ସମୁଦ୍ର ବକ୍ଷରେ ଚୀନର ଗତିବିଧି ଉପରେ ଅଧିକ ସତର୍କ ଦୃଷ୍ଟି ରଖିବା ପାଇଁ ମଧ୍ୟ ସେନାମୁଖ୍ୟଙ୍କୁ ପରାମର୍ଶ ଦିଆଯାଇଛି

ସେହିପରି ଦେଶରେ କୋଭିଡ୍ ନାଇଷ୍ଟିନ ପରୀକ୍ଷା ହାର ମଧ୍ୟ ବୃଦ୍ଧି ପାଇଛି